ଦେଶ ସ୍ୱାଧୀନ ପରଠାରୁ ଦେଶର ସେବା ପାଇଁ ପ୍ରାଣବଳି ଦେଇଥିବା ଓ ଆହତ ହୋଇଥିବା ଯବାନମାନଙ୍କ ସମ୍ମାନାର୍ଥେ ଏହି ସ୍କାରକୀ ନିର୍ମାଣ କରାଯାଇଛି

ଗତକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ ଦେଶର ଶସସ୍ତ ବାହିନୀର ରୁଣ ପରିଶୋଧ ପାଇଁ ଏହି ସ୍କାରକୀ ଏକ ଛୋଟିଆ ପଦକ୍ଷେପ ଦେଶ ସ୍ୱାଧୀନ ପାଇଲା ପରେ ଯେଉଁମାନେ ନିଜକୁ ବଳିଦାନ ଦେଇ ଦେଶକୁ ସୁରକ୍ଷିତ ରଖିଛନ୍ତି ସେମାନଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ଶ୍ରୀ ମୋଦି କହିଛନ୍ତି ଇଣ୍ଡିଆ ଗେଟ୍ ଓ ଅମର ଯବାନ ଜ୍ୟୋତି ପାଖରେ ଏହି ସ୍କୁତି ସ୍ଥଳି ପ୍ରତିଷ୍ଠା କରାଯାଇଛି ଏହି ସ୍କାରକୀ ସ୍ଥଳି ଏକ ପବିତ୍ର ସ୍ଥଳିରେ ପରିଣତ ହେବ ଲୋକମାନେ ଏହାକୁ ଦର୍ଶନ କରିବାକୁ ଆସିବେ ଏବଂ ବୀର ଶହୀଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରତି ଅଧିକ ଗବେଷଣା କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି

ଏହି ଦୁଇଦିନିଆ ସମ୍ମିଳନୀରେ ଶ୍ରୀ ମୋଦି ଜାତୀୟ ପ୍ରାଥମିକତାଗୁଡ଼ିକ ସଂକ୍ରାନ୍ତରେ ଉଲ୍ଲେଖ କରିବେ ବିଜେପି ସଭାପତି ଅମିତ ଶାହା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ରବିଶଙ୍କର ପ୍ରସାଦ ଏବଂ ପୀୟୂଷ ଗୋୟଲ୍ ଆଦି ପ୍ରମୁଖ ନେତାମାନେ ଏହି ସମ୍ମିଳନୀରେ ଉଦ୍ବୋଧନ ଦେବେ ଚଳିତ ବର୍ଷ ପାଇଁ ଶୀର୍ଷକ ହେଉଛି 'ରାଜନୀତି ଉର୍ଦ୍ଧ୍ୱରେ ଜାତୀୟ ପ୍ରାଥମିକତାର ସଂଜ୍ଞା ନିରୁପରଣ' ଆଡ୍ କିଏସ୍ଡି ମିଟିଂ ଜମି ଜମା ଓ ଗୃହ ନିର୍ମାଣ କ୍ଷେତ୍ର ଉପରୁ ଜିଏସ୍ଟି ହ୍ରାସ ପାଇଁ ଜିଏସ୍ଟି ପରିଷଦ ନିଷ୍ପଭିକୁ ବିଭିନ୍ନ ଶିଳ୍ପ ସଙ୍ଗଠନଗୁଡ଼ିକ ପକ୍ଷରୁ ପ୍ରଶଂସା କରାଯାଇଛି ଭାରତୀୟ ଶିଳ୍ପ ମହାସଂଘର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ୍ ବାନାର୍ଜୀ କହିଛନ୍ତି ଏହି ନିଷ୍ପଭି ଦ୍ୱାରା ଘର କିଣୁଥିବା ଲୋକମାନଙ୍କର ଆବଶ୍ୟକତା ପୂରଣ ହେବ ଏବଂ ଘର ବିକ୍ରି ପରିମାଣ ବୃଦ୍ଧି ପାଇବ ଜାତୀୟ ଗୃହ ନିର୍ମାଣ ଉନ୍ନୟନ ପରିଷଦ ସଭାପତି ନିରଞ୍ଜନ ହୀରାନନ୍ଦାନୀ ଏହି ନିଷ୍ପଭିକ୍ତ ପ୍ରଶଂସା କରି କହିଛନ୍ତି ଗୃହ କ୍ରେତାମାନଙ୍କୁ ଏହା ଯଥେଷ୍ଟ ମାତ୍ରାରେ ଆସ୍ୱସ୍ଥି ଦେବ ଏହି ନିଷ୍ପତ୍ତିକୁ ଏକ ବୈପ୍ଲବିକ ପଦକ୍ଷେପ ବୋଲି ବର୍ଷନା କରି କ୍ରେଡାଇ ସଭାପତି ଜକ୍ସୟ ଶାହା କହିଛନ୍ତି ଗୃହ କ୍ରେତାମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଏପ୍ରିଲ୍ ପହିଲାରୁ ଏହି ନୂଆ କିଏସ୍ଟି ହାର ଲାଗୁ ହେବ

କାମ୍ମୁରେ ଏକ ସାୟାଦିକ ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରବକ୍ତା ରୋହିତ କନ୍ସଲ୍ ଉଡ଼ାକଥାରେ ବିଶ୍ୱାସ ନ କରିବା ଓ ଭୟଭିତ ନ ହେବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି

ଜାମ୍ମୁ ଓ କାଶ୍ମୀରର ନାଗରିକମାନଙ୍କୁ ସ୍ୱତନ୍ତ୍ର ଅଧିକାର ଓ ସୁଯୋଗ ଦିଆଯାଇଥିଲା ଏବଂ ରାଜ୍ୟ ବାହାରର ଅନ୍ୟ କୌଣସି ବ୍ୟକ୍ତି ସେଠାରେ ସ୍ଥାବର ସମ୍ପଭି କିଣିପାରିବେ ନାହିଁ ବୋଲି ବାରଣ କରାଯାଇଥିଲା ଅର୍ନଣାଚଳ ଅରୁଣାଚଳ ପ୍ରଦେଶ ସରକାର ରାଜ୍ୟରେ ବାସ କରୁଥିବା ଅଣ ଅରୁଣାଚଳ ପ୍ରଦେଶ ଅନୁସ୍ଚିତ କନକାତିମାନଙ୍କୁ ସ୍ଥାୟୀ ଅଧିବାସୀ ପ୍ରମାଣପତ୍ର ଦେବା ପ୍ରସଙ୍ଗରେ ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ସରକାର ଏହି ପ୍ରସଙ୍ଗରେ ମଧ୍ୟ ରାଜ୍ୟର ବିଭିନ୍ନ ସାଂଗଠନିକ ସଂସ୍ଥାମାନଙ୍କୁ ଆଲୋଚନା କରିବାକୁ ଡାକିଥିବା ଜଣାପଡ଼ିଛି ପ୍ରମାଣପତ୍ର ବର୍ଷନ ପ୍ରସଙ୍ଗରେ ସଂଗଠିତ ହିଂସାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଆୟୁକ୍ତ ସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସରକାର ଜନସାଧାରଣଙ୍କୁ ନିବଦେନ କରିଛନ୍ତି ହୋମ୍ ସିଆର୍ପିଏଫ୍ ଜାମ୍ମୁ କାଶ୍କୀର ଓ ମାଓବାଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମୁତୟନ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ଯବାନମାନଙ୍କ ପାଇଁ ଆର୍ଏଚ୍ ମାଟ୍ରିକ୍ ଅଧୀନରେ ବିପଦସଂକୁଳ ଓ କଠିନ ପରିସ୍ଥିତି କନିତ ଭତ୍ତାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୃଦ୍ଧି କରିଛି

ପ୍ରେଜ୍ ଲକ୍ଷ୍ନୌ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଦେଶର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସରକାରଙ୍କର ପ୍ରାଥମିକତା ହେବା ଉଚିତ୍ ସେ କହିଛନ୍ତି ଉତ୍ତରପ୍ରଦେଶରେ ସ୍ୱାସ୍ଥ୍ୟ ମୌଳିକ ଡାଞ୍ଚାରେ ଉନ୍ନତି ହେଉଛି ଗତକାଲି ସନ୍ଧ୍ୟାରେ ଲକ୍ଷ୍ନୌଠାରେ ଆପୋଲୋ ମେଡିକ୍ସ ସୁପର ସ୍କେସିଆଲିଟି ହସ୍କିଟାଲ୍ର ଉଦ୍ଘାଟନୀ ଉତ୍ବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ମେଡିକାଲ୍ଗୁଡ଼ିକରେ ଆସନ ସଂଖ୍ୟା ବୂଦ୍ଧି କରିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉଦ୍ବୋଧନ ଦେଇ କହିଛନ୍ତି ବେସରକାରୀ ହସ୍କିଟାଲ୍ଗୁଡ଼ିକ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଦେଶର ଜିଡିପିରେ ସ୍ୱାସ୍ଥ୍ୟ କ୍ଷେତ୍ରରର ଶତକଡ଼ା ଅଢ଼େଇ ଭାଗ ଅବଦାନ ପାଇଁ ଯୋଜନା କର୍ରଛନ୍ତି

ଭୁବନେଶ୍ୱରର ଜଟଣି ନିକଟସ୍ଥ ତରାବୋଇଠାରେ ଗତକାଲି କୁଶଳତା ବିକାଶ ପ୍ରତିଷ୍ଠାନର ମୁଖ୍ୟ ପରିସରକୁ ଉଦ୍ଘାଟନ କଲାବେଳେ ଶ୍ରୀ ପ୍ରଧାନ କହିଛନ୍ତି ଉଚ୍ଚମାନର ଶିକ୍ଷା ଓ ଶିକ୍ଷା ମୌଳିକ ତାଞ୍ଚା ବିନା ନୂଆ ଓଡ଼ିଶା ଗଠର ସ୍ୱପ୍ନ କଦାପି ସାକାର ହୋଇପାରିବ ନାହିଁ ସେ କହିଛନ୍ତି ସ୍କିଲ୍ ଇଣ୍ଡିଆ ପ୍ରୋଗ୍ରାମ୍ର ଅଂଶବିଶେଷ ଭାବେ ତେିଳ ଓ ଗ୍ୟାସ୍ କ୍ଷେତ୍ରରେ ଥିବା ସବୁ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ସାରା ଦେଶରେ କୁଶଳତା ବିକାଶ ପ୍ରତିଷ୍ଠାନ ଖୋଲିବା ପାଇଁ ହାତ ମିଳାଇଛନ୍ତି

ଗୋଲାଘାଟ ଉପକମିଶନର କହିଛନ୍ତି ଚିକିହା ପରେ ଅନେକ ଲୋକଙ୍କୁ ଛାଡ଼ି ଦିଆଯାଇଛି

ଏହି ଘଟଣା ପରେ ସାରା ରାକ୍ୟରେ ଅବୈଧ ମଦ୍ୟବେପାର ବିରୁଦ୍ଧରେ ଅଭିଯାନ ଆରମ୍ଭ ହୋଇଛି

ଦ୍ୱିତୀୟ ତଥା ଶେଷ ଟି ଟୋଣ୍ଟି ମ୍ୟାଚ୍ ବୃଧବାର ଦିନ ବେଙ୍ଗାଲ୍ରରେ ଖେଳାଯିବ